ଭାରତରୁ ପୁଞ୍ଜିନିବେଶକୁ ଚୀନ୍ ସ୍ୱାଗତ କରିଛି

ନିର୍ବାଚନ କାର୍ଯ୍ୟସ୍ତଚୀ ଘୋଷଣା ହେବା ପରେ ରାଜ୍ୟରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି

କାବେରୀ ନଦୀ ଜଳ ବଣ୍ଟନ ପାଇଁ ଏକ ପରିଚାଳନା ବୋର୍ଡ ଗଠନ କରାଯିବାକୁ ସେମାନେ ଦାବି କରୁଥିଲେ ପାଟିତୃଣ୍ଣ ହେବାରୁ ବାଚସ୍କତି ସୁମିତ୍ରା ମହାଜନ ସଭାକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ମଧ୍ୟାହୁ ପରେ ସଭାରେ ପରିସ୍ଥିତିରେ ବିଶେଷ ସୁଧାର ନଘଟିବାରୁ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଥିଲା

ସଭାକାର୍ଯ୍ୟ ପୁନର୍ବାର ଆରମ୍ଭ ହେବା ପରେ ପରିସ୍ଥିତିରେ କୌଣସି ଉନ୍ନତି ଘଟିନଥିଲା ଓ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଥିଲା ଅନନ୍ତ ନୋ କନ୍ଫିଡେନ୍ସ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି ସରକାର ଲୋକସଭାରେ ଅନାସ୍ଥାପ୍ରସ୍ତାବର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି ପାର୍ଲାମେଣ୍ଟ ବାହାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀକୁମାର କହିଛନ୍ତି ସଭାଗୃହରେ ଏନ୍ଡିଏର ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ରହିଛି ଏବଂ ବଜେଟ୍ ଅଧିବେଶନ ଆରମ୍ଭ ହେବାର ପ୍ରଥମ ଦିନରୁ ଏହି ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଆଗ୍ରହର ସହ ଅପେକ୍ଷା କରାଯାଇଛି ସେ କହିଛନ୍ତି ବ୍ୟାଙ୍କ ଠକେଇ ଏବଂ କାବେରୀ ପରିଚାଳନା ବୋର୍ଡ ଗଠନ ଆଦି ଯେକୌଣସି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଭୁ ଭାରତରୁ ପନିପରିବା ଚିନି ଓ ଉନ୍ନତମାନର ଔଷଧପତ୍ର ପାଇଁ ଚୀନ୍ ବଜାର ସୁବିଧା ଯୋଗାଇବାକୁ ଅନୁରୋଧ କରିଥିଲେ

ପର୍ଯ୍ୟଟନ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହଯୋଗ ବୃଦ୍ଧି ପ୍ରତି ମଧ୍ୟରେ ଗୁରୁତ୍ୱାରୋପ କରିଥିଲେ ଭାରତ ପକ୍ଷରୁ ଚୀନ୍ରେ ପୁଞ୍ଜିନିବେଶକୁ ଚୀନ୍ ବାଶିଜ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ ବୈଠକରେ ଦ୍ୱିପାକ୍ଷିୟ ବାଣିଜ୍ୟ କ୍ରିୟାନୁଷ୍ଠାନ ଯୋଜନା ପ୍ରସ୍ତୁତି ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଓ ଅନ୍ଲାଇନ୍ କଥାବାର୍ତ୍ତା ଉପରେ ଆଲୋଚନା ହୋଇଥିଲା ଅମିତ୍ ଶାହା ଶିବମୋଗା କନ୍ନଡ କବି କୁବେମ୍ପୁ ତାଙ୍କର କବିତା ମାଧ୍ୟମରେ ଲୋକମାନଙ୍କୁ ଐକ୍ୟବଦ୍ଧ ରଖିଥିବାରୁ ତାଙ୍କର ପ୍ରଶସା କରି ବିଜେପି ସଭାପତି ଅମିତ ଶାହା କହିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧିରମୟା ରାଜନୈତିକ ଫାଇଦା ପାଇଁ ଲୋକମାନଙ୍କୁ ବିଭାଜିତ କରୁଛନ୍ତି ଶିବମୋଗାଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ସେ କହିଛନ୍ତି ସିଦ୍ଧରମୟା ଯେଭଳି ରାଜନୀତି କରିଛନ୍ତି ତାହା ଏକକ କର୍ଣ୍ଣାଟକ ଗଠନ ପାଇଁ କବି କୁବେମ୍ପୁଙ୍କ ସ୍ୱପ୍ନକୁ ଧ୍ୟଳିସାତ୍ କରିଦେଇଛି ବିଜେପି ସଭାପତି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ

ଶ୍ରୀ ଶାହା କହିଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ୍ ୟେଦିୟୁରୋପ୍ସା କୃଷକ ନେତାଭାବେ ପରିଚିତ ଓ ସେ ଦଶନ୍ଧିଦଶନ୍ଧି ଧରି ସେମାନଙ୍କର ସେବା କରି ଆସିଛନ୍ତି ଗୁଆ ଚାଷୀମାନଙ୍କର ଦୁର୍ଦ୍ଦଶା ଉପରେ ସେ କହିଛନ୍ତି କଂଗ୍ରେସ ସରକାର ସେମାନଙ୍କୁ ଅବହେଳା କରିଛନ୍ତି

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏହି ବଜେଟ୍କୁ ଉନ୍ନୟନ ମୂଳକ ବୋଲି ବର୍ଷ୍ଣନା କରିଛନ୍ତି ବିରୋଧୀ ଦଳ ନେତା ରାମ ଗୋବିନ୍ଦ ଚୌଧୁରୀଙ୍କ କାଟ୍ ପ୍ରସ୍ତାବଗୁଡ଼ିକ ସଭାଗୃହରେ ପ୍ରତ୍ୟାଖ୍ୟାନ ହୋଇଯାଇଥିଲା ବିରୋଧୀ ବିଏସ୍ପି ନେତା ଲାଲଜି ବର୍ମା ଏହି ବଜେଟ୍ ପ୍ରସ୍ତାବକୁ କେବଳ ଘୋଷଣା ବୋଲି କହି ନିନ୍ଦା କରିଛନ୍ତି ଅଷ୍ଟ୍ରେଲିଆ ରୁଷିଆ ବ୍ରିଟେନ୍ରେ ରୁଷର ଜଣେ ଗୁପ୍ତଚରଙ୍କୁ ବିଷ ଦେବା ଘଟଣାର ପ୍ରତିକ୍ରିୟାରେ ରୁଷର କୂଟନୀତିଜ୍ଞମାନଙ୍କୁ ବହିଷ୍କାର କରିବାରେ ଅଷ୍ଟ୍ରେଲିଆ ହେଉଛି ସଦ୍ୟତମ ଦେଶ

ନିଜର ସହଯୋଗୀ ଦେଶଗୁଡ଼ିକର ସାର୍ବଭୌମତ୍ୱ ପ୍ରତି ବିପଦ ଏବଂ ନିର୍ବାଚନ ହସ୍ତକ୍ଷେପ ବିଷୟ ଉଲ୍ଲ୍ଲେଖ କରି ଶ୍ରୀ ଟର୍ଣ୍ଣବୁଲ କହିଛନ୍ତି ରୁଷର ଏଭଳି ଆଇନ୍ ଓ ଶୃଙ୍ଖଳା ବିହୀନ କାର୍ଯ୍ୟକଳାପକୁ ତାଙ୍କ ଦେଶ ଦୃଢ଼ ନିନ୍ଦା କରୁଛି ପୂର୍ବରୁ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ଜ୍ଜୁଲି ବିଶପ୍ କହିଥିଲେ ଗୁପ୍ତଚର କାମ କରଥିବାର ସନ୍ଦେହ କରାଯାଉଥିବା ରୁଷ୍ର ଦୁଇଜଣ ଅଘୋଷିତ ଗୁଇନ୍ଦା ଅଧିକାରୀଙ୍କୁ ସପ୍ତାହକ ଭିତରେ ଦେଶ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯିବ

ସେମାନଙ୍କୁ ହିସ୍କିଟାଲରେ ଭର୍ତ୍ତି କରାଯାଇଥିଲା ବ୍ରିଟେନ୍ର ସାଲିସବରୀଠାରେ ଶେର୍ଗେଇ ଓ ତାଙ୍କ କନ୍ୟାଙ୍କୁ ବିଷ ଦେବା ଘଟଣାରେ ସଂପୃକ୍ତଥିବାରୁ ରୁଷ୍ ଅସ୍ୱୀକାର କରିଛି

ଗତକାଲି ତାଙ୍କର ବୈଠକ ସମୟରେ ରାଜ୍ୟର ଯୁବକ ମାନଙ୍କୁ ଉଗ୍ରବାଦୀ ସଂଗଠନ ଗୁଡ଼ିକ ଠାରୁ ଦୂରରେ ରଖିବା ପାଇଁ ସେମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଲଗାଇବାକୁ ସେ ରାଜ୍ୟର ବରିଷ୍ଣ କର୍ମକର୍ତ୍ତାମାନଙ୍କୁ କହିଥିଲେ ବିଶେଷ କ୍ଷୟକ୍ଷତି ବିନା ସନ୍ତାସବାଦର ମୂଳୋତ୍ପାଟନ ଲାଗି କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ସେ ଆହ୍ୱାନ ଦେଇଛନ୍ତି ଜବାନ ମାନଙ୍କର ଜୀବନ ହାନିକୁ ଏଡେଇବା ଲାଗି ରଣକୌଶଳ ପ୍ରସ୍ତୁତ ପାଇଁ ମଧ୍ୟ ସେ ନିରାପତ୍ତା ସଂସ୍ଥାଗୁଡ଼ିକୁ କହିଛନ୍ତି ଚଳିତ ଗ୍ରୀଷ୍ମରତୁରେ ଯେପରି ସନ୍ତାସବାଦୀ ଆକ୍ରମଣ ନହୁଏ ସେଥିପ୍ରତି ଧ୍ୟାନ ଦେବା ସହ ଯେଉଁମାନେ ଶାନ୍ତି ଭଙ୍ଗ କରୁଛନ୍ତି ସେମାନଙ୍କର ଦୃଢ଼ହସ୍ତରେ ଦମନ କରିବାକୁ ସେ ଆହ୍ୱାନ ଦେଇଛନ୍ତି

ରାଜ୍ୟକୁ ଦୁଇଦିନ ଗସ୍ତରେ ଯାଇ ଶ୍ରୀ ଗରବା ଗତକାଲି ଶ୍ରୀନଗରରେ ପହଞ୍ଚଥିଥିଲେ

ତାଙ୍କ ସହ ବୈଠକରେ ରାଜ୍ୟର ମୁଖ୍ୟସଚିବ ବିବି ବ୍ୟାସ ରାଜ୍ୟ ଘରୋଇ ସଚିବ ଆର୍ସି ଗୋୟଲ ଓ ବହୁ ନିରାପତ୍ତା ସଂସ୍ଥାର ମୁଖ୍ୟମାନେ ଯୋଗ ଦେଇଥିଲେ ଫୁଟବଲ୍ ବିଶେକ୍ଠାରେ ଚାଲିଥିବା ଯୋଗ୍ୟତା ପର୍ଯ୍ୟାୟ ଏସିଆ କପ୍ ଫୁଟବଲ୍ ପ୍ରତିଯୋଗିତାର ଦଳଗତ ଫାଇନାଲ୍ ମ୍ୟାଚ୍ରେ ଆଜି ଭାରତ ଆୟୋଜକ ରାଷ୍ଟ୍ର କିର୍ଗିଜ୍ ସାଧାରଣତନ୍ତ୍ର ସହ ମୁକାବିଲା କରିବ

କୌଣସି ସୂତ୍ରରୁ ଖବର ପାଇଲା ପରେ ଥାଣେ ପୁଲିସର ଅପରାଧି ଶାଖା ପ୍ରବୀଣ ପାଟିଲ ନାମ ସେହି ବ୍ୟକ୍ତି ଉପରେ ନକର ରଖିଥିଲା ଏବଂ ଥାଣେର ଦାଇଘର ଅଞ୍ଚଳରୁ ତାକୁ ଗିରଫ କରିଥିଲା